ରାଜନାଥ ସିଂହ ୟୁଜେଏଚ୍ ବ୍ରିକ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କାଶ୍ମୀର ସମସ୍ୟାର ସମାଧାନ ହେବ ଓ କାଶ୍ମୀର ସମସ୍ୟାର ସମାଧାନ କରିବାରୁ ବିଶ୍ୱର କୌଣସି ଶକ୍ତି ଭାରତକୁ ରୋକି ପାରିବ ନାହିଁ ଜାଞ୍ଗୁ ଡିଭିଜନ୍ର କାଠୁଆ ଜିଲ୍ଲାରେ ୟୁଜେଏଚ୍ ପୋଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଶ୍ରୀ ସିଂହ କାଶ୍ମୀରର ବିଚ୍ଛିନ୍ନତାବାଦୀ ଓ ଅନ୍ୟ ନେତାମାନଙ୍କୁ ଏକ ଶାନ୍ତିପୂର୍ଣ୍ଣ ସମାଧାନ ସକାଶେ କଥାବାର୍ତ୍ତା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଯେଉଁ ଲୋକମାନେ କାଶ୍ମୀରରେ ଆନ୍ଦୋଳନ କରୁଛନ୍ତି ସେମାନେ କେନ୍ଦ୍ର ସରକାରଙ୍କ ସହ କଥାବାର୍ତ୍ତା ପାଇଁ ଆଗେଇ ଆସିବା ଉଚିତ୍ ଯାହା ଫଳରେ କାଶ୍ମୀର ସମସ୍ୟାର ସମାଧାନ ହୋଇପାରିବ ଜାମ୍ମୁ କାଶ୍ମୀର ପୁଣି ଥରେ ଭ୍ରସ୍ୱର୍ଗରେ ପରିଣତ ହେବ ବୋଲି ସେ ଦୋହରାଇଛନ୍ତି କାଶ୍ମୀର ଉପତ୍ୟକାରେ ସଫଳତାର ସହ ସନ୍ତାସବାଦ ସହ ମୁକାବିଲା କରିପାରିଥିବାରୁ ସେ ସେନାବାହିନୀର ଭ୍ୟସୀ ପ୍ରଶଂସା କରିଛନ୍ତି ରାଜନାଥ କାର୍ଗୀଲ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କାର୍ଗୀଲ୍ ଯୁଦ୍ଧର ଶହୀଦ୍ ଯବାନମାନଙ୍କୁ ଆଜି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ଜାମ୍ମୁ କାଶ୍ମୀରର ଦ୍ରାସ୍ ସେକ୍ଟର ସ୍ଥିତ ଯୁଦ୍ଧ ସ୍ମାରକୀଠାରେ ସେ ଶହୀଦ୍ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଅପରେସନ୍ ବିଜୟର ଶହୀଦ୍ ଯବାନମାନଙ୍କ ସ୍କାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି

ଦ୍ରାସ୍ ସ୍ଥିତ ଯୁଦ୍ଧ ସ୍କାରକୀ ପରିସର ମଧ୍ୟରେ ଏହା ଅବସ୍ଥିତ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂହ ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ବତ୍ ଓ ଉତ୍ତର କମାଣ୍ଡ୍ ର ମୁଖ୍ୟ ଜେନେରାଲ୍ ଅଫିସର୍ କମାଣ୍ଡିଂ ଲେଫୁନାଣ୍ଟ ଜେନେରାଲ୍ ରଣବୀର ସିଂହ ଉପସ୍ଥିତ ଥିଲେ ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଏକ ମେମୋରି ଲେନ୍କୁ ଉତ୍ସର୍ଗ କରିଛନ୍ତି ସେଥିରେ କିଛି ଯୁଦ୍ଧ ବିଷୟରେ ତଥ୍ୟ ରହିଛି

ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ଉତ୍ତରପ୍ରଦେଶର ରାଜ୍ୟପାଳ ହେବେ ଲାଲ୍ଜୀ ଟଣ୍ଡନଙ୍କୁ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ଫଗୁ ଚୌହାନ୍ ବିହାରର ରାଜ୍ୟପାଳ ହେବେ ଜଗଦୀପ ଧଙ୍କଡ଼ ପଣ୍ଟିମବଙ୍ଗର ନ୍ତଆ ରାଜ୍ୟପାଳ ନିଯୁକ୍ତ ହୋଇଥିବା ବେଳେ ରମେଶ ବୈଶ୍ ତ୍ରିପୁରାର ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ରାଷ୍ଟ୍ରପତି ଭବନରୁ କାରି ଏକ ଇସ୍ତାହାରରେ କୁହାଯାଇଛି ଆର୍ଏନ୍ ରବି ନାଗାଲାଣ୍ଡର ନୂଆ ରାଜ୍ୟପାଳ ହେବେ ସେମାନେ ସେହି ରାଜ୍ୟଗୁଡ଼ିକର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ସେମାନଙ୍କର ନିଯୁକ୍ତି କାର୍ଯ୍ୟକାରୀ ହେବ

ବିଭିନ୍ନ ବିମାନ ଚଳାଚଳ କମ୍ପାନୀକୁ ପ୍ରୋହାହନ ଦେବା ଓ ଆଞ୍ଚଳିକ ବିମାନ ସଂଯୋଗ ବୃଦ୍ଧି କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ସେହି ଲାଇନ୍ଗୁଡ଼ିକ ହେଉଛି ମହିଶୁରର୍ ହାଇଦ୍ରାବାଦ୍ ମହିଶୁର ଗୋଆ ମହିଶୁର୍ କୋଚନ୍ ଓ କୋଲକାତା ଶିଲଙ୍ଗ୍

ତେବେ ରାଜ୍ୟର ବନ୍ୟା ପରିସ୍ଥିତିରେ ଉନ୍ନତି ଘଟିଛି ଆକାଶବାଣୀ ସହ କଥାବାର୍ତ୍ତା ବେଳେ ଆସାମ କୁଷି ମନ୍ତ୍ରୀ ଅତୁଲ ବୋରା କହିଛନ୍ତି କୃଷକମାନେ ଯେପରି ଖୁବ୍ ଶୀଘ୍ର ସେମାନଙ୍କର କୃଷି କାର୍ଯ୍ୟ ଆରମ୍ଭ କରିପାରିବେ ସେଥିପାଇଁ ସବୁମତେ ଉଦ୍ୟମ କରାଯାଉଛି

ଅନସ୍ରୁଲ୍ଲା ସନ୍ତାସବାଦୀ ଗୋଷ୍ଠୀ ଗଠନ ତଦନ୍ତର ଅଂଶସ୍ୱରୂପ ଏହି ଖାନ୍ ତଲାସୀ କରାଯାଇଛି ପୁଲିସ୍ କହିଛି ଚେନ୍ନାଇ ମଦୁରାଇ ତିରୁନେଲବେଲି ଓ ରାମନାଥପୁରମ୍ କିଲ୍ଲାରେ ଏହି ଚଢ଼ଉ କରାଯାଇଛି

ସେମାନେ ତାମିଲନାଡ଼ୁରେ ଅନ୍ସରୁଲା ସନ୍ତାସବାଦୀ ଗୋଷୀ ଗଠନ କରିବାକୁ ପ୍ରଚେଷ୍ଟା କରୁଥିଲେ ଅନ୍ୟ ଦୁଇ ଜଣଙ୍କୁ ଗତ ଶନିବାର ଦିନ ରାଜ୍ୟରୁ ଗିରଫ୍ କରାଯାଇଥିଲା

ଜଣେ ସରକାରୀ ମୁଖପାତ୍ର କହିଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ ଦିଲ୍ଲୀରୁ ଫେରିବା ପରେ ଗତ ଦୁଇ ଦିନ ଧରି ଅସୁସ୍ଥ ଥିଲେ ଓ ଆଜି ସକାଳେ ସେ ସିଦ୍ଧୁଙ୍କର ଇସ୍ତଫାପତ୍ର ଦେଖିଥିଲେ ପୂର୍ବତନ ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧ ରାଜ୍ୟ ମନ୍ତ୍ରିମଣ୍ଡଳରରେ ଅଦଳବଦଳ ପରେ ନ୍ତଆ ମନ୍ତ୍ରୀ ପଦ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରି ରାଜ୍ୟ ମନ୍ତ୍ରିମଣ୍ଡଳରୁ ଇସଫା ଦେଇଥିଲେ

ଶିଲା ଦୀକ୍ଷିତ୍ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିଲ୍ଲୀ କଂଗ୍ରେସ ରାଜ୍ୟଶାଖା ସଭାପତି ଶିଲା ଦୀକ୍ଷିତ୍ ଆଜି ଇହଲିଳା ସମ୍ଭରଣ କରିଛନ୍ତି

ଗତ କିଛି ଦିନ ଧରି ସେ ଅସ୍କୁସ୍ ଥିଲେ

ଦିଲ୍ଲୀର ସେ ଦ୍ୱିତୀୟ ମହିଳା ମ୍ରଖ୍ୟମନ୍ତ୍ରୀ ଥିଲେ କଣ୍ଡୋଲେନ୍ ଶିଲା ଦୀକ୍ଷିତ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତି ଶିଲା ଦୀକ୍ଷିତ୍ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ସମୟରେ ଦିଲ୍ଲୀର ଯେଉଁ ବିକାଶ କରିଛନ୍ତି ସେଥିପାଇଁ ସେ ଚିର ସ୍କାରଣୀୟ ହୋଇ ରହିବେ ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ କହିଛନ୍ତି ସେ ଜଣେ ଉତ୍ତମ ପ୍ରଶାସକ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦିଲ୍ଲୀର ବିକାଶରରେ ଶିଲା ଦୀକ୍ଷିତ୍ଙ୍କର ଭୂମିକା ଅତୁଳନୀୟ ବିଜେପି ସଭାପତି ଅମିତ ଶାହା ତାଙ୍କର ଶୋକବାର୍ତ୍ତା ଜଣାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ମୁଖ୍ୟମନ୍ତ୍ରୀ ଥିବାବେଳେ ସେ କରିଥିବା ଦିଲ୍ଲୀର ବିକାଶ ପାଇଁ ଦିଲ୍ଲୀର ଜନସାଧାରଣଙ୍କ ହୃଦୟରେ ସେ ସର୍ବଦା ବଞ୍ଚି ରହିବେ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

ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ମାସିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉହ୍ଚାପନ କରିଥାନ୍ତି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 ଗତ ଥରର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ବିଷୟରେ କହିଥିଲେ

କର୍ମାନୀ ବୈଦେଶିକ ମନ୍ତ୍ରଣାଳୟରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଇରାନ୍ ଦ୍ୱାରା ସେହି ତୈଳ ଟ୍ୟାଙ୍କରକୁ ଜବତ କରାଯିବା ଘଟଣା ସେଠାକାର ଉତ୍ତେଜନାମୂଳକ ପରିସ୍ଥିତିକୁ ଆହୁରି କଟିଳ କରିଦେବ ଫ୍ରାନ୍ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି କାରି କରି କହିଛି ଇରାନ୍ର ଏହି କାର୍ଯ୍ୟ ଉପସାଗରିୟ ଅଞ୍ଚଳରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମରେ ବାଧା ସୃଷ୍ଟି କରିବ ତୁରନ୍ତ ସେହି ତୈଳ ଟ୍ୟାଙ୍କର ଓ ତାହାର କର୍ମଚାରୀମାନଙ୍କୁ ଖଲାସ କରିବା ପାଇଁ ଇରାନ୍କୁ ଆହ୍ୱାନ ଜଣାଇ ଉପସାଗରୀୟ ଅଞ୍ଚଳରେ ନୌଚଳାଚଳ ସ୍ୱାଧୀନତାକୁ ସମ୍ମାନ ଦେବାକୁ ଏଥିରେ ଇରାନ୍କୁ ପରାମର୍ଶ ଦିଆଯାଇଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ କହିଛନ୍ତି ଇରାନ୍ ରିଭଲ୍ୟୁସନାରୀ ଗାର୍ଡ୍ ଦ୍ୱାରା ବ୍ରିଟେନ୍ର ଏକ ତେିଳ ଟ୍ୟାଙ୍କରକୁ ଜବତ କରାଯିବା ଘଟଣା ଉପରେ ସେ ବ୍ରିଟେନ୍ ସହ କଥାବାର୍ତ୍ତା କରିବେ

ବ୍ରିଟେନ୍ ସରକାର କହିଛନ୍ତି ଇରାନ୍ର ଏଭଳି ଅଗ୍ରହଣୀୟ କାର୍ଯ୍ୟକୁ ନେଇ ବ୍ରିଟେନ୍ ଅତ୍ୟନ୍ତ ଚିନ୍ତିତ ବ୍ରିଟେନ୍ ବୈଦେଶିକ ମନ୍ତ୍ରୀ ଜେରେମି ହଣ୍ଟ କହିଛନ୍ତି ନୌଚଳାଚଳ ସ୍ୱାଧୀନତାକୁ ବଳବତ୍ତର ରଖାଯିବା ଉଚିତ୍ ଓ ଏହି ପରିସ୍ଥିତିର ଶୀଘ୍ର ସମାଧାନ ନ ହେଲେ ତାହାର ପରିଣତି ଭୟାବହ ହେବ ସ୍ୱିଡେନ୍ ନିର୍ମିତ ବ୍ରିଟେନ୍ର ସେହି ଜାହାଜକୁ ଗତକାଲି ଇରାନ୍ର ଇସଲାମିକ୍ ରିଭଲ୍ୟୁସ୍ନାରୀ ଗାର୍ଡ କର୍ପସ୍ ଦ୍ୱାରା କବତ କରାଯାଇଥିଲା ଯାହା ସେଠାକାର ଉତ୍ତେଜନା ମୂଳକ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି ଇରାନ୍ କହିଛି ସେହି ଜାହାଜ ଆନ୍ତର୍ଜାତିକ ନୌଚଳାଚଳ ନିୟମ ଲଙ୍ଘନ କରିଥିଲା ଇଣ୍ଡିଆ ଇରାନ୍ ଭାରତ କହିଛି ଇରାନ୍ ଦ୍ୱାରା ଅଟକ ରଖାଯାଇଥିବା ତୈଳ ଟ୍ୟାଙ୍କରରେ ଥିବା ଭାରତୀୟ କର୍ମଚାରୀଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଇରାନ୍ ସ୍ଥିତ ଭାରତୀୟ ଦୃତାବାସ ପକ୍ଷରୁ ଇରାନ୍ ସରକାରଙ୍କ ସହ ଯୋଗାଯୋଗ କରାଯାଉଛି ଓ ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି

ସିନ୍ଧୁ ପ୍ରଥମଥର ପାଇଁ ଇଷ୍ଡୋନେସିଆ ଓପନ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି